ଏହି ଅର୍ଥରେ ଅମୁଜାନ ପ୍ରସ୍ତୁତି ପ୍ଲାଣ୍ଟ ସଂଯୋଗୀକରଣ ରକ୍ଷଣାବେକ୍ଷଣ ମେଡିକାଲ୍ ସାମଗ୍ରୀ ଯୋଗାଣ ଆଦି ଯୋଜନା ରହିଛି

ଏଥିପାଇଁ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ ସରକାରୀ ଡାକ୍ତରୀଖାନା ଗୁଡ଼ିକ ଚୟନ କରାଯାଇଛି

ଏହି ବ୍ୟବସ୍ଥା ଯୋଗୁଁ ସୁଲଭ ମୂଲ୍ୟରେ ଅମ୍ଳଜାନ ଯୋଗାଣ ସହଜରେ ହୋଇପାରିବ

ଟଏ କ୍ୟାଥନ୍ର ଲକ୍ଷ୍ୟ ହେଉଛି ଭାରତୀୟ ମୌଳିକ ଆଦର୍ଶ ଉପରେ ଆଧାରିତ ଅଭିନବ ଖେଳନାର ସୃଷ୍ଟି କରିବା ଯାହା ପିଲାମାନଙ୍କ ମଧ୍ୟରେ ସକରାତ୍ମକ ବ୍ୟବହାର ସୃଷ୍ଟି କରିବ ଏହି ଯୋଜନାର ଶୁଭାରମ୍ଭ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପୋଖରିଆଲ୍ ନିଶଙ୍କ କହିଛନ୍ତି ଭାରତକୁ ବିଶ୍ୱର ଖେଳନା ଉତ୍ପାଦନ କେନ୍ଦ୍ରରେ ପରିଣତ କରିବା ଏହାର ଲକ୍ଷ୍ୟ

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍କତି ଇରାନୀ କହିଛନ୍ତି ସରକାର ସ୍ୱଦେଶୀ ଖେଳନା ଉଦ୍ୟୋଗକୁ ପ୍ରୋହାହନ ସ୍ୱରୂପ ଆତ୍ମନିର୍ଭରଶୀଳ କରିବା ପାଇଁ ଏହି ଯୋଜନାର ଶୁଭାରନ୍ତି ଏଥିରେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଖେଳନା ଉଦ୍ଭାବନ ପରିକଳ୍ପନା କରାଯାଇଛି

ସେ କହିଛନ୍ତି ହିତାଧିକାରୀମାନଙ୍କୁ ଟିକା ନେବା ତାରିଖ ସମୟ ସ୍ଥାନ ଓ ପରବର୍ତ୍ତୀ ଟିକା ନେବାର ସମୟ ବିଷୟରେ ଜଣାଇ ଦିଆଯିବ

ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଆଗଧାଡ଼ିର କର୍ମଚାରୀଙ୍କୁ ଟିକାକରଣ କରିବା ପାଇଁ ଯୋଜନା ଥିବାବେଳେ ସେମାନଙ୍କୁ ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ ବୋଲି ସ୍ୱଷ୍ଟ କରିଛି

ଏହା କାର୍ଯ୍ୟକ୍ଷମ ହେବା ଫଳରେ ରାଜସ୍ଥାନ ଓ ହରିଆଣାର ରେୱାରୀ ମାଣେସର ନରନାଉଲ ଫୁଲେରା ଏବଂ କିଶନଗଡ଼ ଅଞ୍ଚଳର ଶିଳ୍ପସଂସ୍ଥା ଗୁଡ଼ିକ ବିଶେଷ ଉପକୃତ ହେବେ

ଆସନ୍ତାକାଲି ମଧ୍ୟ ପ୍ରଧାନମନ୍ତ୍ରୀ ବିଶ୍ୱର ପ୍ରଥମ ଦୁଇଥାକିଆ ଲଙ୍ଗ୍ ହାଉଲ୍ କଣ୍ଟେନର ଟ୍ରେନ୍ ଚଳାଚଳର ଶୁଭାରୟ କରିବେ ଦେଢ଼ କିଲୋମିଟର ଲମ୍ଘ ବିଶିଷ୍ଟ ଏହି ଟ୍ରେନ୍କୁ ଉଚ୍ଚ ଶକ୍ତିସମ୍ପନ୍ନ ବିଜ୍ଜୁଳି ଇଞ୍ଜିନ୍ ଦ୍ୱାରା କାର୍ଯ୍ୟକ୍ଷମ କରାଯିବ

ବ୍ରିଟେନ୍ର ବୈଦେଶିକ କାର୍ଯ୍ୟାଳୟ ଏ ସମ୍ପର୍କରେ ସୂଚନା ଦେଇଛି

ପୂର୍ବରୁ ଭାରତରେ ଅବସ୍ଥାପିତ ବ୍ରିଟେନ୍ ଉଚ୍ଚାୟୁକ୍ତ ଫିଲିପ୍ ବାର୍ଟନ୍ଙ୍କ ସ୍ଥାନରେ ସେ ନିଯୁକ୍ତ ହୋଇଛନ୍ତି ପୂର୍ବରୁ ଶ୍ରୀ ଏଲିସ୍ ଲିସବନ୍ ଏବଂ ବ୍ରାଜିଲ୍ରେ ବ୍ରିଟିଶ୍ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିସାରିଛନ୍ତି ପିଏମ୍ ଜନସନ୍ ଆଲୋଚନା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିଶ୍ ଜନ୍ସନ୍ କୋଭିଡ୍ ନାଇଷ୍ଟିନ୍ର ନୂଆ ଧାରା ଦେଖାଦେବା ପରେ ପ୍ରସ୍ତାବିତ ଭାରତଗସ୍ତ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀ ଏ ନେଇ ତାଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଜନ୍ସନ୍ ନିମନ୍ତ୍ରଣ ପାଇଁ ଭାରତକୁ ଧନ୍ୟବାଦ ଅର୍ପଣ କରିବା ସହ ପରିବର୍ତ୍ତିତ କରୋନା ପରିସ୍ଥିତିକୁ ଦେଖି ସାଧାରଣତନ୍ତ୍ର ଦିବସ ସମାରୋହରେ ଉପସ୍ଥିତ ହୋଇ ପାରିବେ ନାହିଁ ବୋଲି ଅସମର୍ଥତା ବ୍ୟକ୍ତ କରିଛନ୍ତି ତେବେ ସେ ଖୁବ୍ ଶୀଘ୍ର ଭାରତ ଗସ୍ତ କରିବେ ବୋଲି ସ୍ଟଚନା ଦେଇଛନ୍ତି ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନ୍ ଏହି ମହାମାରୀ ସଂକ୍ରମଣ ଉପରେ ନିୟନ୍ତ୍ରଣ ହାସଲ କରିବ ବୋଲି କହିଛନ୍ତି ଉଭୟ ନେତା କରୋନା ଟିକା ଉପଲବ୍ଧତା ନେଇ ଆପୋଷ ସହଯୋଗର ସମୀକ୍ଷା କରିଥିଲେ ବ୍ରେକ୍ସିଟ୍ ପରବର୍ତ୍ତୀ ଏବଂ କୋଭିଡ୍ ସମୟରେ ଭାରତ ବ୍ରିଟେନ୍ ଆପୋଷ ବୁଝାମଣା ଉପରେ ଉଭୟ ନେତା ଗୁରୁତ୍ୱାରୋପ କରିଚ୍ଚନ୍ତି ହଜ୍ କରୋନା ଚଳିତ ବର୍ଷ ହଜ୍ ଯାତ୍ରାରେ ଯିବାକୁ ଥିବା ଯାତ୍ରୀମାନଙ୍କୁ କରୋନା ଟିକା ଦେବା ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ବୀ କହିଛନ୍ତି ଗତକାଲି ମୁମ୍ୟାଇରେ ହଜ୍ କମିଟିର ଏକ ବୈଠକରେ ଯୋଗ ଦେବା ପରେ ସେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି

ଚଳିତ ବର୍ଷ ଜୁନ୍ ଜୁଲାଇ ମଧ୍ୟରେ ହକ୍ ଯାତ୍ରା ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି ଇଣ୍ଡିଆନ୍ ରେଲଓ୍ କେତେକ ଗଣମାଧ୍ୟମରେ ରେଳଭଡ଼ା ବୃଦ୍ଧି ପାଉଥିବା ନେଇ ପ୍ରକାଶ ପାଇଥିବା ଖବରକୁ ଭାରତୀୟ ରେଳବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି

ଏବେ ରେଳ ଭଡ଼ା ବୃଦ୍ଧି ସମ୍ଭନ୍ଧୀୟ କୌଣସି ପ୍ରସ୍ତାବ ନ ଥିବା ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଆଜି ହସ୍କିଟାଲ୍ରୁ ଘରକୁ ଫେରିବେ ଗତକାଲି ଜଣାଶୁଣା ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଦେବୀ ସେଟ୍ଟୀ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ସୌରଭ ଗାଙ୍ଗୁଲି ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ସେ କାର୍ଯ୍ୟ କରିପାରିବେ ପୂର୍ବରୁ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମେଡିକାଲ୍ ବୋର୍ଡର ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଥିଲା